ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷାମନ୍ତୀ ଅରୁଣ ସାହୁ ବିଧାନସଭାରେ ଏହା ପ୍ରକାଶ କରିଛନ୍ତି

ଘଟଣାସ୍ଥିଳରୁ ରାଇଫଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପୁଲିସ୍ ଜବତ କରିଛି

ସଂଯୋଗୀକରଣ ବ୍ୟବସ୍ରା ଶେଷ ହେବା ପରେ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ ବୋଲି ବୈଠକର୍ ସୂଚନା ମିଳିଛି